ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ଶ୍ରୀ ମୋଦୀ ବାରଣାସୀ ସ୍ଥିତ ଡିଜେଲ ରେଳଇଞ୍ଜିନ କାରଖାନାଠାରେ ଡିଜେଲରୁ ବିଦ୍ୟୁତକରଣ ହୋଇଥିବା ଟ୍ରେନ ଇଞ୍ଜିନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ବନାରସ୍ ହିନ୍ଦୁ ବିଶ୍ୱବିଦ୍ୟାଳୟର ନବନମିତ ମଦନମୋହନ ମାଲବ୍ୟ କ୍ୟାନସର କେନ୍ଦ୍ରର ମଧ୍ୟ ଉଦ୍ଘାଟନ କରିବେ ଏହି ହସ୍ପିଟାଲ ଉତ୍ତରପ୍ରଦେଶ ଝାଡଖଣ୍ଡ ବିହାର ଉତ୍ତରାଖଣ୍ଡ ତଥା ନେପାଳ ଭଳି ପଡୋଶୀ ରାଷ୍ଟ୍ରର ରୋଗୀମାନଙ୍କୁ ସୁଲଭ ମୂଲ୍ୟରେ କ୍ୟାନସର ଚିକିତ୍ସା ସୁବିଧା ଯୋଗାଇ ଦେବ ଶ୍ରୀ ମୋଦି ଲେହରତାରାଠାରେ ହୋମିଭାବା କ୍ୟାନସର ହସ୍ପିଟାଲକୁ ମଧ୍ୟ ଉଦ୍ଘାଟନ କରିବେ ଏହି ଦୁଇ କ୍ୟାନସର ହସ୍ପିଟାଲ ଉଦ୍ଘାଟନ ଦ୍ୱାରା କ୍ୟାନସର ଏବଂ ଏହି ସମ୍ଭନ୍ଧିତ ରୋଗର ଉତ୍ତମ ଚିକିତ୍ସା ଓ ଯତ୍ର ପାଇଁ ବାରଣାସୀ ଏକ ଅଗ୍ରଣୀ କେନ୍ଦ୍ରଭାବେ ପରିଗଣିତ ହେବ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟଠାରେ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଓ ଆୟୁଷ୍କାନ ଭାରତ କାର୍ଯ୍ୟକ୍ରମର ହିତାଧିକାରୀମାନଙ୍କ ସହିତ ଶ୍ରୀ ମୋଦି ମତବିନିମୟ କରିବେ ବିଜେପି ସେନା ଆଲିଆନ୍ସ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ମହାରାଷ୍ଟରେ ବିଜେପି ଏବଂ ଶିବସେନା ମଧ୍ୟରେ ମେଣ୍ଟ ଗଠନ ଓ ଆସନ ବୁଝାମଣା ଚୁଡ଼ାନ୍ତ ହୋଇଛି

ଏହି ଅବସରରେ ବିଜେପି ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ଦୁଇଦଳ ପୁଣି ଥରେ ଏକଜୁଟ ହେବା ପରେ କୋଟିକୋଟି ଶିବସେନା ଏବଂ ବିଜେପି ଦଳୀୟ କର୍ମୀମାନଙ୍କର ଆଶା ଆକାଂକ୍ଷା ପୂରଣ ହୋଇପାରିଛି ଉଭୟ ଦଳ ଆଗାମୀ ବିଧାନସଭା ନିର୍ବାଚନରେ ମଧ୍ୟ ଏକାଠି ଲଢ଼ିବା ପାଇଁ ସହମତ ହୋଇଛନ୍ତି ତେବେ ଅନ୍ୟାନ୍ୟ ଛୋଟଛୋଟ ଦଳ ସହିତ ଆଲୋଚନା ପରେ ଆସନ ବୁଝାମଣା ନେଇ ନିଷ୍ପତ୍ତି ନିଆଯିବ ବୋଲି ସ୍ଥିର ହୋଇଛି ଏସ୍ସି ଭାଡ୍ରା ରାଜସ୍ଥାନ ହାଇକୋର୍ଟ ଗତକାଲି ରବର୍ଟ ଭାଡ୍ରାଙ୍କ ଗିରଫଦାରୀ ଉପରେ ରହିତାଦେଶର ମିଆଦ ବୃଦ୍ଧି କରିଥିବା ବେଳେ ତଦନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସହଯୋଗ କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବେଆଇନ ଅର୍ଥ କାରବାର ଅଭିଯୋଗରେ ଶ୍ରୀ ଭାଡ୍ରା ତଦନ୍ତର ସମ୍ମୁଖୀନ ହୋଇଛନ୍ତି

ଗତ ସନ୍ଧ୍ୟାରେ ଆର୍ଚ୍ବିଆଇ ପକ୍ଷରୁ ପ୍ରକାଶିତ ଏକ ବିଞ୍ଜପ୍ତି ଅନୁଯାୟୀ ପ୍ରଚଳିତ ଆର୍ଥିକ ପରିସ୍ଥିତି ଏବଂ ଛଅମାସିଆ ସମୀକ୍ଷା ଅବସରରେ ଏହି ନିଷ୍କଭି ନିଆଯାଇଛି ଗତକାଲି ଆର୍ବିଆଇ ବୋର୍ଡ ବୈଠକରେ ଏହି ନିଷ୍କଭି ଗ୍ରହଣ କରାଯାଇଥିଲା ଆର୍ବିଆଇ ବୋର୍ଡ ବୈଠକରେ ଅଧ୍ୟକ୍ଷତା କରିଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଗତ ଚାରିବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ତରଫରୁ ନିଆଯାଇଥିବା ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପଗୁଡ଼ିକ ଉପରେ ସଦସ୍ୟମାନଙ୍କୁ ଅବଗତ କରାଇଥିଲେ ଗୌଡା ଫାର୍ମା କେନ୍ଦ୍ର ରସାୟନ ଓ ସାରମନ୍ତ୍ରୀ ଡିଭି ସଦାନନ୍ଦ ଗୌଡା ଗତକାଲି ବେଙ୍ଗାଲ୍ରରଠାରେ ଔଷଧ ଓ ଚିକିତ୍ସା ସାମଗ୍ରୀ ଶିଳ୍ପର ଚତୁର୍ଥ ଆର୍ନ୍ତଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି

ଶ୍ରୀ ଗୌଡା କହିଛନ୍ତି ଏଭଳି ସମ୍ମିଳନୀ ମତ ବିନିମୟର ସୁଯୋଗ ସୃଷ୍ଟି କରିବା ସହିତ ନୂତନ ଉତ୍ପାଦ ଓ ଜ୍ଞାନକୌଶଳ ସମ୍ଭନ୍ଧରେ ସଚେତନତା ସୃଷ୍ଟି କରିପାରିବ ଏହାଛଡା ସମ୍ମିଳନୀ ଦ୍ୱାର ବାଶିଜ୍ୟ ବିନିଯୋଗ ଓ ସହଯୋଗ ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଶ୍ରୀ ଗୌଡ଼ା କହିଥିଲେ ଇଣ୍ଡିଆ ଆର୍ଜେଣ୍ଟିନା ଜଏଣ୍ଟ୍ ଷ୍ଟେଟ୍ମେଣ୍ଟ୍ ଭାରତ ଏବଂ ଆର୍ଜେଣ୍ଟିନା ଉଭୟ ଦେଶର ସମୃଦ୍ଧି ପାଇଁ ବିଭିନ୍ନ ପ୍ରମୁଖ କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରି ସେମାନଙ୍କର ବହୁମୁଖୀ ସହଯୋଗକୁ ଏକ ନୀତିଗତ ଭାଗିଦାରୀ ସ୍ତରକୁ ଉନ୍ନୀତ କରିବା ପାଇଁ ନିଷ୍ପଭି ନେଇଛନ୍ତି ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ପ୍ରତିନିଧିଷ୍ଠରୀୟ କଥାବାର୍ତ୍ତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆର୍ଜେକ୍ଟିନା ରାଷ୍ଟ୍ରପତି ମରିସିଓ ମାର୍ସି ଏକ ମିଳିତ ବିବୃଭିରେ ଏହା କହିଛନ୍ତି ଏଥିରେ ଆହୁରି କୁହାଯାଇଛି ଦ୍ୱିପାକ୍ଷିକ ରାଜନୈତିକ ଅର୍ଥନୈତିକ ପ୍ରଯୁକ୍ତିଗତ ଶକ୍ତି ଖଣି ସୂଚନା ପ୍ରଯୁକ୍ତି ବିଦ୍ୟା ବୈଜ୍ଞାନିକ ଓ ସାଂସ୍କୃତିକ କ୍ଷେତ୍ରଆଦିରେ ଭାଗିଦାରୀ ଏବଂ ସହଯୋଗ ସନ୍ତୋଷଜନକ ବୋଲି ଉଭୟ ପକ୍ଷ ମତ ପ୍ରକାଶ କରିଛନ୍ତି ମିଳିତ କାତିସଂଘ ସୁରକ୍ଷା ପରିଷଦରେ ବ୍ୟାପକ ସଂସ୍କାର ଆଣିବାର ଆବଶ୍ୟକତା ଉପରେ ଉଭୟ ନେତା ଗୁରୁତ୍ୱ ଆରୋପ କରିଥିଲେ କ୍ରାଉନ୍ ପ୍ରିନ୍ସ ଭିଜିଟ୍ ସାଉଦି ଆରବ ଯୁବରାଜ ମହମ୍ମଦ ବିନ୍ ସଲ୍ମାନ୍ ବିନ୍ ଦୁଇଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚୁଛନ୍ତି ବିଭିନ୍ନ ମନ୍ତ୍ରୀ ବରିଷ୍ଣ ଅଧିକାରୀ ଏବଂ ପ୍ରମୁଖ ସାଉଦୀ ବ୍ୟବସାୟୀମାନଙ୍କର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଯୁବରାଜଙ୍କ ସହିତ ଏହି ଗସ୍ତରେ ସାମିଲ ଅଛନ୍ତି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି କାଞ୍ଚୁ କାଶ୍ମୀର ଉପରେ ଭାରତର ଆଭିମୁଖ୍ୟ ଏବଂ ସେଠାରେ ଦେଶ ସମ୍ମୁଖୀନ ହେଉଥିବା ଉଗ୍ରବାଦ ସମସ୍ୟା ଉପରେ ସାଉଦୀ ଆରବ ଭଲଭାବରେ ଅବଗତ ଅଛି ପାକିସ୍ତାନରେ ସାଉଦି ଆରବର ପୁଞ୍ଜି ନିବେଶ ଉପରେ ଏହି ବିବୂଭିରେ କୁହାଯାଇଛି ଭାରତ ଏବଂ ସାଉଦି ଆରବର ଘନିଷ୍ଠ ସଂପର୍କ ରହିଛି ଏବଂ ଏଥିନେଇ ଭାରତକୁ ଅସୁରକ୍ଷିତ ମଣିବାର ଆବଶ୍ୟକତା ନାହିଁ ବର୍ ଭାରତ ଓ ସାଉଦିଆରବର କ୍ରମବର୍ଦ୍ଧିଷ୍ଟ ସଂପର୍କ ପାଇଁ ପାକିସ୍ତାନ ନିଜକ୍ ଅସୁରକ୍ଷିତ ମଣିବା କଥା ଏଥିରେ ଆହୁରି କୁହାଯାଇଛି ଭାରତ ଏବଂ ସାଉଦି ଆରବର ସଂପର୍କ ବର୍ତ୍ତମାନ ସମୟରେ ଆହୁରି ପରିବ୍ୟାପ୍ତ ହୋଇଛି ଏବଂ ଯୁବରାଜଙ୍କର ଏହି ଗସ୍ତ ଦ୍ୱିପାକ୍ଷିକ ସଂପର୍କରେ ଏକ ନୂଆ ପୃଷ୍ଣା ଯୋଡ଼ିବ

ସ୍କେନ୍ରେ ରହୁଥିବା ଭାରତୀୟ ସଂପ୍ରଦାୟ ସହ କଥାବାର୍ତ୍ତା ବେଳେ ଶ୍ରୀମତୀ ସ୍ୱରାଜ କହିଛନ୍ତି ବିଦେଶ ମାଟିରେ ନିଜ ଦେଶର ଲୋକଙ୍କ ସହ କଥା ହେବା ତାଙ୍କର ଏହି ଗସ୍ତ କାର୍ଯ୍ୟକ୍ରମର ଏକ ବିଶେଷ ଅଂଶ ଭାରତ ସ୍କେନ୍ ସଂପର୍କକୁ ପ୍ରୋସାହିତ କରିବା ଏବଂ ବିଭିନ୍ନ କ୍ଷେତ୍ରକୁ ସେମାନଙ୍କର ଅବଦାନ ପାଇଁ ସେ ଭାରତୀୟ ସଂପ୍ରଦାୟକୁ ଧନ୍ୟବାଦ କଶାଇଛନ୍ତି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର ଏକ ଟ୍ୱିଟ୍ ଯୋଗେ କହିଛନ୍ତି ଶ୍ରୀମତୀ ସ୍ୱରାଜଙ୍କର ସ୍ୱେନ୍ ବୈଦେଶିକ ମନ୍ତ୍ରୀଙ୍କ ସହିତ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବ

ବୈଠକ ପରେ ସାମ୍ବାଦିକମାନଙ୍କୁ ସ୍କଚନା ଦେଇ ଶ୍ୱୀମତୀ ସ୍ୱରାଜ କହିଥିଲେ ଉଗ୍ବାଦର ମ୍ରକାବିଲା ପାଇଁ ଏକ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ ଜନବସତି ଏବଂ ଗୃହନିର୍ମାଣ କ୍ଷେତ୍ରରେ ସହଯୋଗ ବ୍ୟବସାୟ ଭିସା ପ୍ରଦାନ ଏବଂ ଯୁବପୀଢ଼ିର ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜିନାମାଗୁଡ଼ିକ ସ୍ୱାକ୍ଷରିତ ହୋଇଛି ବ୍ଲାଇଣ୍ଡ୍ ପୁଲୱାମା ଆଟାକ୍ ଜାତୀୟ ଦୂଷ୍ଟିହୀନ ସଂଘ ପକ୍ଷରୁ ଗତକାଲି ଇଣ୍ଡିଆ ଗେଟ୍ସ୍ଥିତ ଅମର ଯବାନ ଜ୍ୟୋତିଠାରେ ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରିପ୍ରେକ୍ଷୀରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ଶହୀଦ ଯବାନଙ୍କ ପରିବାରବର୍ଗଙ୍କ ପ୍ରତି ସଂଘ ପକ୍ଷରୁ ସମବେଦନା ଜ୍ଞାପନ କରାଯାଇଛି

ଏନ୍ଏଚ୍ଆର୍ସି ୟୁପି ମୈନ୍ପୁରୀ ବେଆଇନ ମଦ ପ୍ରସ୍ତୁତି ତଥା ବିକ୍ରି ଘଟଣାରେ ଜାତୀୟ ମାନବାଧିକାର କମିଶନ ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ଗଣମାଧ୍ୟମ ରିପୋର୍ଟ ଆଧାରରେ ନିଜଆଡ଼ ଏହି ଘଟଣାକୁ ବିଚାରକୁ ନେଇ କମିଶନ ଚାରିସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଉତ୍ତରପ୍ରଦେଶ ରାଜ୍ୟ ମୁଖ୍ୟସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

କୁମ୍ଭ ଉତ୍ତରପ୍ରଦେଶର ପ୍ରୟାଗରାଜ୍ଠାରେ ମାଘପୂର୍ଣ୍ଣିମା ଅବସରରେ କ୍ୟୁଠାରେ ପଞ୍ଚମ ସ୍ନାନ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି କଳ୍ପବାସୀମାନଙ୍କ ପାଇଁ ଏହା ଅନ୍ତିମ ସ୍ନାନ ହେବ କୁମ୍ଭଠାରେ ଏକମାସର ରହଣି ପରେ କଚ୍ଚବାସୀମାନେ ସଂଗମରେ ପବିତ୍ର ସ୍ନାନ କରି ନିଜ ନିଜର ଘରକୁ ଫେରିଯିବେ କ୍ରୁମ୍ଭରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ବିପୁଳ ସଂଖ୍ୟାରେ ପହଞ୍ଚ ୍ଚନ୍ତି ମାଘପୂର୍ଣ୍ଣିମା ପରେ ମହାଶିବରାତ୍ରି ଦିନ ଆଉ ଏକ ପ୍ରମୁଖ ପବିତ୍ର ସ୍ନାନ ଉସବ ଅନୁଷ୍ଠିତ ହୋଇଥାଏ ଗୁରୁ ରବିଦାସ ଜୟନ୍ତୀ ଆକି ଗୁରୁ ରବିଦାସଙ୍କ ଜୟନ୍ତୀ ପାଳନ କରାଯାଉଛି ଚତୁର୍ଦ୍ଦଶ ଶତାବ୍ଦୀର ଏହି ସନ୍ଥ ଉତ୍ତର ଭାରତରେ ଭକ୍ତିଧାରାକୁ ପ୍ରଚାର ଓ ପ୍ରସାର କରିବାରେ ବହୁ ସଂସ୍କାରମୂଳକ ପଦକ୍ଷେପ ନେଇଥିଲେ ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏକ ବାର୍ତ୍ତାରେ ଶ୍ରୀ କୋବିନ୍ଦ କହିଛନ୍ତି ଯେ ଭକ୍ତିଧାରା ମାଧ୍ୟମରେ ସମାଜରେ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାରେ ସନ୍ଥ ରବିଦାସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସନ୍ଥଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମାନବିକତା ଏବଂ ସାମାଜିକ ସୌହାର୍ଦ୍ଦ୍ୟକୁ ଅଧିକ ସୁଦୃଢ଼ କରିବା ଲାଗି ଶ୍ରୀ କୋବିନ୍ଦ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ବକ୍ସିଂ ବୁଲ୍ଗେରିଆର ସୋଫିଆଠାରେ ଚାଲିଥିବା ସ୍ୱାନ୍ଜା ମେମୋରିଆଲ୍ ବକ୍ଲିଂ ଟୁର୍ଣ୍ଣାମେଣ୍ଟ୍ରେ ଭାରତ ଅମିତ ପନ୍ଘଲ ପୁରୁଷ ବିଭାଗରେ ଏବଂ ନିଖତ୍ ଜରିନ୍ ମଞ୍ଜୁରାନୀ ଓ ମୀନାକୁମାରୀ ଦେବୀ ମହିଳା ବିଭାଗରେ ସ୍ୱର୍ଣ୍ଣପଦକ ମ୍ୟାଚ୍ ଖେଳିବେ ଏସିଆନ୍ ଗେମ୍ସରେ ସ୍ୱର୍ଷ୍ଣପଦକ ବିଜେତା ଅମିତ୍ କାଜାଖ୍ସ୍ଥାନର ତେବିରାତ୍ସ ଜୋସୋପୋଙ୍କ ସହ ମୁକାବିଲା କରିବେ